ଆସନ୍ତାକାଲି ସ୍ପ୍ରିମ୍କୋର୍ଟରେ ଅନୁଷ୍ଠିତ ହେବ ରଥଯାତ୍ରା ଶ୍ରୁଣାଣି ଷଷ ଆନ୍ତର୍ଜାତିକ ଯୋଗ ଦିବସ ଦେଶବ୍ୟାପୀ ପାଳିତ

ଗୀତାରେ ଭଗବାନ୍ ଶ୍ରୀକୃଷ୍ଷକଦ୍ୱାରା କରାଯାଇଥିବା ଯୋଗର ବ୍ୟାଖ୍ୟାକୁ ଉପସ୍ରାପନ କରି ପ୍ରଧାନମନ୍ତୀ କହିଛନ୍ତି 'ଯୋଗଃ କର୍ମସ୍ କୌଶଳମ୍' ଅର୍ଥାତ୍ କର୍ମର କୁଶଳତା ହି ଯୋଗ

ଯାଜପ୍ରର ଜିଲ୍ବାରେ ସାଧାରଣ ଲୋକେ ସିଡି ଏବଂ ମୋବାଇଲ୍ର୍ ଦେଖ ଘରେ ଯୋଗାଭ୍ୟାସ କରିଥିବାବେଳେ ଜଣାଶୁଣା ଯୋଗ ପ୍ରଶିକ୍ଷିକା ସଂଯୁକ୍ତା ମହାପାତ୍ର କିଭଳି ଯୋଗାଭ୍ୟାସଦ୍ୱାରା ରୋଗରୁ ମୁକ୍ତି ପାଇଥିଲେ ତାହା ଲୋକମାନଙ୍କୁ ବୁଝାଇଥିଲେ

ତେବେ ଉଭୟ କୋଭିଡ୍ ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି

ଏହି ଜିଲ୍ଲାଗୁଡ଼ିକ ହେଉଛି ନିଆପଡ଼ା ନବରଙ୍ଙପୁର ବରଗଡ଼ ବଲାଙ୍ଗୀର ଏବଂ କଳାହାଣ୍ଡି